ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଅବସର ଗ୍ରହଣ କରୁଥିବା ସଦସ୍ୟମାନଙ୍କର ସଂସଦରେ ଯଥେଷ୍ଟ ଅବଦାନ ରହିଛି

ଅଧ୍ୟକ୍ଷ ଏମ୍ ଭେଙ୍କିୟା ନାଇଡ଼ୁ ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦି ଏବଂ ବିରୋଧି ଦଳ ନେତା ଗୁଲାମ ନବୀ ଆଜାଦ୍ ବିଦାୟକାଳୀନ ସମ୍ଭର୍ଦ୍ଧନା ସମୟରେ ନିଜ ନିଜର ମତବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଅବସର ଗ୍ରହଣ କରୁଥିବା ସଦସ୍ୟମାନଙ୍କର ପାର୍ଲାମେଣ୍ଟରେ ଯଥେଷ୍ଟ ଅବଦାନ ରହିଛି ସେ କହିଛନ୍ତି ସେମାନଙ୍କର ଅବଦାନକୁ ଭୁଲିହେବ ନାହିଁ ପ୍ରଧାନମନ୍ତ୍ରୀ ସେମାନଙ୍କର ଭବିଷ୍ୟତ ମଙ୍ଗଳ କାମନା କରିଛନ୍ତି ଶ୍ରୀ ମୋଦି କହିଛନ୍ତି ରାଜ୍ୟସଭା ହେଉଛି ଏକ ସ୍ପତନ୍ତ୍ର ବୈଶିଷ୍ୟତାପୂର୍ଣ୍ଣ ସଭାଗୃହ ଯାହା ଦେଶର ଗଣତନ୍ତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ତେଶେ ଲୋକସଭାରେ କାବେରୀ ନଦୀ ଜଳ ବଙ୍କନ ପରିଚାଳନା ବୋର୍ଡ଼ ଗଠନ ଦାବିରେ ଏଆଇଏଡିଏମ୍କେ ସଦସ୍ୟମାନେ ପ୍ରବଳ ହୋ ହଲ୍ଲା କରିବାରୁ ସଭାକାର୍ଯ୍ୟ ଆଦି ଦିନସାରା ମୁଲତବୀ ରଖାଯାଇଛି ପ୍ରଥମ ମୁଲତବୀ ପରେ ସଭାକାର୍ଯ୍ୟ ପୁନଃ ଆରମ୍ଭ ହୋଇଥିଲେ ମଧ୍ୟ ବିକ୍ଷୁତ୍ସ ସଦସ୍ୟମାନେ ସଭାଗୃହର ମଧ୍ୟଭାଗକୁ ଆସି ସ୍କାଗାନମାନ ଦେଇଥିଲେ ଏଭଳି ହୋ ହଲ୍ଲା ମଧ୍ୟରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତ କୁମାର କହିଥିଲେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନାପାଇଁ ସରକାର ପ୍ରସ୍ତୁତ ଥିଲେ ମଧ୍ୟ କଂଗ୍ରେସ ପାର୍ଟି ସଭାକାର୍ଯ୍ୟରେ ବାଧା ସୃଷ୍ଟି କରୁଛି ଅନାସ୍ଥା ପ୍ରସ୍ତାବ ସପକ୍ଷରେ ବିରୋଧି ଦଳ ସଦସ୍ୟମାନେ ଗତକାଲି ସଭାଗୃହରେ ପ୍ଲାକାର୍ଡ଼ ପ୍ରଦର୍ଶନ କରିଥିବା ବିଷୟକୁ ମଧ୍ୟ ସେ ନିନ୍ଦା କରିଥିଲେ କଂଗ୍ରେସର ମଲ୍ଲିକାର୍ଚ୍ଚୁନ ଖଡ଼୍ଗେ ଆଲୋଚନାପାଇଁ କଂଗ୍ରେସ ପାର୍ଟି ପ୍ରସ୍ତୁତ ବୋଲି କହିଥିଲେ ଏବଂ ଆଲୋଚନା ଆରମ୍ଭ କରିବାପାଇଁ ବାଚସ୍କତି ସୁମିତ୍ରା ମହାଜନଙ୍କୁ ଅନୁରୋଧ କରିଥିଲେ

ସେଣ୍ଟର ଡବ୍ଲ୍ୟବି ଗୋଭ୍ ରିପୋର୍ଟ ପଶ୍ଚିମବଙ୍ଗରେ ଗତ ଦୁଇ ଦିନ ହେଲା ନବରାତ୍ରୀ ଶୋଭାଯାତ୍ରା ସମୟରେ ପୋଡ଼ାଜଳା ଭଙ୍ଗାରୁଜା ଓ ହିଂସାକାଣ୍ଡ ସଂକ୍ରାନ୍ତରେ ରିପୋର୍ଟ ଦାଖଲ କରିବାପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସରକାରୀଭାବେ କୁହାଯାଇଛି ରାଜ୍ୟର କେତେକ ଜିଲ୍ଲାରେ ହିଂସାକାଣ୍ଡ ଓ ଉତ୍ତେଜନା ଲାଗି ରହିଥିବାରୁ ଅର୍ଦ୍ଧସାମରିକ ବାହିନୀକୁ ପଠାଇବାପାଇଁ ସ୍ୱରାଷ୍ଟ୍ର ବିଭାଗ ପ୍ରସ୍ତାବ ଦେଇଛି ଆସାନ୍ସୋଲ୍ର ବିଜେପି ସାଂସଦ ବବୁଲ୍ ସୁପ୍ରିୟୋ ମମତା ବାନାର୍ଜୀଙ୍କ ସରକାର ପ୍ରତି ଦୋଷାରୋପ କରି କହିଛନ୍ତି ତୁଷ୍ଠିକରଣ ରାଜନୀତି ଆପଶେଇ ରାଜ୍ୟ ସରକାର ସାମ୍ପ୍ରଦାୟିକ ସଦ୍ଭାବନାକୁ ନଷ୍ଟଭ୍ରଷ୍ଟ କରିଛନ୍ତି ଶ୍ରୀ ସୁପ୍ରିୟୋ ରାକ୍ୟପାଳ କେଶରୀନାଥ ତ୍ରିପାଠୀଙ୍କୁ ସାକ୍ଷାତ୍ କରି ରାଣୀଗଞ୍ଜ ପରିସ୍ଥିତି ସଂକ୍ରାନ୍ତରେ ତାଙ୍କୁ ଅବଗତ କରାଇଛନ୍ତି ଏଠାରେ ସ୍କରଣଯୋଗ୍ୟ ଗତ ସୋମବାର ଦିନ ରାଣୀଗଞ୍ଜରେ ରାମନବମୀ ଶୋଭାଯାତ୍ରାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା ଏବଂ ଜଣେ ବ୍ୟକ୍ତିଙ୍କୁ ଖଣ୍ଡ ଖଣ୍ଡ କରି ହାଣି ଦିଆଯାଇଥିଲା ବୋମାମାଡ଼ରେ ଜଣେ ଡିସିପି ତାଙ୍କର ଗୋଟିଏ ହାତ ହରାଇଛନ୍ତି ଅନେକ ଦୋକାନ ଘରେ ନିଆଁ ଲଗାଇ ଦିଆଯାଇଛି ଓ ଭଙ୍ଗାରୁଜା କରାଯାଇଛି ଏସ୍ସି ମହାତ୍ମାଗାନ୍ଧି ଜାତିର ପିତା ମହାତ୍ମାଗାନ୍ଧିଙ୍କ ହତ୍ୟା ଘଟଣାର ସାନି ତଦନ୍ତ ପାଇଁ ଏକ ଆବେଦନକୁ ସୁପ୍ରିମ୍କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି ଜଷ୍ଟିସ୍ ଏସ୍ଏ ବୋବ୍ଡେ ଓ ଏଲ୍ ନାଗେଶ୍ୱର ରାଓଙ୍କ ଖଣ୍ଡପୀଠ ପଙ୍କଜ ଫଡ଼୍ନିସ୍ ପକ୍ଷର୍ ଆଗତ ଏହି ଆବେଦନକୁ ଖାରଜ କରିଛନ୍ତି ଶ୍ରୀ ଫଡ଼୍ନିସ୍ ତାଙ୍କ ଆବେଦନରେ କହିଥିଲେ ପୂର୍ବରୁ କେତେକ ତଥ୍ୟ ମିଳିପାରି ନ ଥିଲା ଏବଂ ବର୍ତ୍ତମାନ ମିଳିଥିବା ନୂଆ ତଥ୍ୟ ଆଧାରରେ ସାନି ତଦନ୍ତ କରାଯାଉ ଆବେଦନକାରୀ ଶ୍ରୀ ଫଡ଼୍ନିସ୍ ଏହି ନୂଆ ପ୍ରମାଣପତ୍ରଗୁଡ଼ିକୁ ନ୍ୟାୟମିତ୍ର ଅମରେନ୍ଦ୍ର ଶରଣଙ୍କୁ ମଧ୍ୟ ଦେଖାଇଥିଲେ କିନ୍ତୁ ଶ୍ରୀ ଶରଣ ମଧ୍ୟ ମହାତ୍ରାଗାନ୍ଧିଙ୍କ ହତ୍ୟା ଘଟଣାର ସାନି ତଦନ୍ତ ପାଇଁ ସମର୍ଥନ କରି ନ ଥିଲେ ଆବେଦନକାରୀ ଫଡ଼ନିସ୍ଙ୍କଦ୍ୱାରା ଦାଖଲ କରାଯାଇଥିବା ସାନି ପ୍ରମାଣପତ୍ରଗୁଡ଼ିକୁ ପରୀକ୍ଷା ନିରୀକ୍ଷା କରିବାପାଇଁ କୋର୍ଟ ପକ୍ଷରୁ ଶ୍ରୀ ଶରଣଙ୍କୁ ନ୍ୟାୟମିତ୍ ଭାବେ ନିଯୁକ୍ତି ଦିଆଯାଇଥିଲା ରାଓ ଅଲ୍ଟର୍ନେଟିଭ୍ ପଲିଟିକ୍ସ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ କହିଛନ୍ତି ଜାତୀୟ ରାଜନୀତିରେ ପ୍ରସ୍ତାବିତ ଅଶକଂଗ୍ରେସ ଓ ଅଣ ବିଜେପି ବିକଳ୍ପ ଭାରତରେ ରାକନୈତିକ ଦଳଗୁଡ଼ିକର କେବଳ ଏହା ଏକ ମେଣ୍ଟ ନୁହେଁ ଏହା ଲୋକସାମ୍ମୁଖ୍ୟ ଭାବେ ଉଭା ହେବ ତେଲଙ୍ଗାନା ବିଧାନସଭାରେ ବ୍ୟୟ ବରାଦ ବିଲ୍ ଉପରେ ଚାଲିଥିବା ଆଲୋଚନାରେ ଉତ୍ତର ଦେବାକୁ ଯାଇ ଶ୍ରୀ ରାଓ କହିଛନ୍ତି ଦେଶରେ ଯେଉଁଭଳି ସବୁ ଚାଲିଛି ସେଥିରେ ଲୋକମାନେ କେହି ସନ୍ତୁଷ୍ଟ ନୁହନ୍ତି ତେଣୁ ରାଜନୀତି ଓ ପ୍ରଶାସନରେ ଉତ୍ତମ ମାନର ପରିବର୍ତ୍ତନର ଆବଶ୍ୟକତା ଉପ୍ରଜିଛି ସେ କହିଛନ୍ତି କେନ୍ଦ୍ ସରକାର କ୍ଷମତାର ବିକେନ୍ଦ୍ରିକରଣ କରିବା ଉଚିତ ଏବଂ କୃଷି ଶିକ୍ଷା ଓ ସ୍ୱାସ୍ଥ୍ୟ ଆଦି ବିଷୟଗୁଡ଼ିକୁ ରାଜ୍ୟମାନଙ୍କୁ ସମର୍ପି ଦେବା ଉଚିତ ସେ ଏକଥା ମଧ୍ୟ କହିଛନ୍ତି ତାଙ୍କ ରାଜ୍ୟ କେନ୍ଦ୍ରୀୟ ପାଣ୍ଠିକୁ ଯଥେଷ୍ଟ ପରିମାଣର ଅବଦାନ ଦେଉଥିଲେ ମଧ୍ୟ ରାଜ୍ୟକୁ ପାର୍ଷି ପ୍ରଦାନ କ୍ଷେତ୍ରରେ କେନ୍ଦ୍ର ସରକାର ଘୋର ଅବହେଳା ପ୍ରଦର୍ଶନ କର୍ଚ୍ଚନ୍ତି

ବୈଦେଶିକ ମୁଖପାତ୍ର କହିଛନ୍ତି ଶ୍ରୀମତୀ ସ୍ୱରାଜ ନବମ ଭାରତ ଜାପାନ ବୈଦେଶିକ ମନ୍ତ୍ରିସ୍ତରୀୟ ଭାଗିଦାରୀ ଆଲୋଚନା ବୈଠକରେ ଯୋଗଦେବେ ଏହି ବୈଠକ ଟୋକିଓରେ ଅନୁଷ୍ଠିତ ହେବ ମୁଖପାତ୍ର କହିଛନ୍ତି ଶ୍ରୀମତୀ ସ୍ୱରାଜଙ୍କ ଏହି ଗସ୍ତ କାପାନ ସହ ସ୍ୱତନ୍ତ୍ର ସହଭାଗୀ ଓ ବିଶ୍ୱ ଭାଗିଦାରିତା ସମ୍ପର୍କକୁ ଆହୁରି ମଜବୁତ୍ କରିବ ଆଇଟି ରିଟର୍ଣ୍ଣ ଆୟକର ରିଟର୍ଣ୍ଣ ଦାଖଲ ଓ ତତ୍ସଂକ୍ରାନ୍ତୀୟ କାର୍ଯ୍ୟ ସମ୍ପର୍ଣ୍ଣ ପାଇଁ ଆସନ୍ତା ଗୁରୁବାର ଶୁକ୍ରବାର ଓ ଶନିବାର ଦିନ ସାରା ଦେଶରେ ଆୟକର କାର୍ଯ୍ୟାଳୟଗୁଡିକ ଖୋଲା ରହିବ ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଟିକସ ଦାତାମାନଙ୍କୁ ଆୟକର ରିଟର୍ଣ୍ଣ ଦାଖଲ ପାଇଁ ସମସ୍ତ ସୁବିଧା ଯୋଗାଇ ଦିଆଯିବ

କମ୍ପାନୀ ଅଧ୍ୟକ୍ଷ ନରେନ୍ଦ୍ର କୁମାର ପଟେଲ ଏବଂ ଅନ୍ୟ ଆଠକ୍କଣ ନିର୍ଦ୍ଦେଶକଙ୍କ ବିରୋଧରେ ସିବିଆଇ ଏତଲା ମଧ୍ୟ ଦାଏର କରିଛି

ଏହି ରାଷ୍ଟ୍ରଗୁଡ଼ିକ ପକ୍ଷରୁ କୁହାଯାଇଛି ଜାତିସଂଘ ନିରାପତ୍ତା ପରିଷଦରେ ସଂସ୍କାର ପାଇଁ ପ୍ରସ୍ତାବ ଦେଉଥିବା ଦେଶ ଓ ଗୋଷ୍ଠୀଗୁଡ଼ିକର ନାମ ଉଲ୍ଲ୍ଖେ ରହିବା ନିହାତି ଅନିବାର୍ଯ୍ୟ ଆଲୋଚନାପାଇଁ ପ୍ରସ୍ତୁତ କରୁଥିବା ପ୍ରସ୍ତାବରେ ପ୍ରତ୍ୟେକ ଦେଶ ପକ୍ଷରୁ ପ୍ରତିନିଧିତ୍ୱ ଓ ଭିଟୋ ସଫକ୍ରାନ୍ତରେ ଉପସ୍ଥାପନ କରିବା ଉଚିତ

ସେ କହିଛନ୍ତି ନିରାପତ୍ତା ପରିଷଦ ସଂସ୍କାର ଉପରେ ଆନ୍ତଃ ସରକାରୀ କଥାବାର୍ତ୍ତା ପାଇଁ ଅଣଆନୁଷ୍ଠାନିକ ବୈଠକରେ ଆଲୋଚନାପାଇଁ ବଙ୍କାଯାଇଥିବା ପ୍ରସ୍ତାବରେ ଅନେକ ବିଷୟ ରହିଛି ଏବଂ ସେହି ବିଷୟଗୁଡ଼ିକ କେଉଁ ଦେଶ ଉପସ୍ଥାପନ କରିଛି ସେ ବିଷୟରେ କିଛି ଉଲ୍ଲେଖ କରାଯାଇ ନାହିଁ ସେ କହିଛନ୍ତି ଯେଉଁ ଦେଶ ବା ଗୋଷୀଗୁଡ଼ିକ ପ୍ରସ୍ତାବ ଦେଇଛନ୍ତି ସେମାନଙ୍କର ନାମ ଉଲ୍ଲେଖ ରାଯିବାର ଆବଶ୍ୟକତା ରହିଛି

ଏସ୍ସି ଏନଜିଟି ଜାତୀୟ ସବୁଜ ନ୍ୟାୟାଧିକରଣ ଏନଜିଟିର ବିଚାର ବିଭାଗୀୟ ସଦସ୍ୟ ବିଚାରପତି କୱାଦ ରହିମଙ୍କୁ ସୁପ୍ରିମକୋର୍ଟ ଏହାର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି